ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାର୍ଗିଲ୍ ବିଜୟ ଦିବସ ଅବସରରେ କୃତଜ୍ଞ ରାଷ୍ଟ୍ରକ୍ ଅଭିନନ୍ଦନ ଜଣାଇବା ସହ ଏହି ବିଜୟ ଯବାନମାନଙ୍କ ଉଚ୍ଚ ମନୋବଳ ଓ ସାହସର ବିଜୟ ବୋଲି କହିଛନ୍ତି ଆଜି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ମନ କଥା ବାଣ୍ଟିବାକୁ ଯାଇ ଶ୍ରୀ ମୋଦି ଶହୀଦ୍ ଓ ସେମାନଙ୍କର ମା'ଙ୍କ ନିକଟରେ ନତମସ୍ତକ ହୋଇଛନ୍ତି

ଯେଉଁଭଳି ପରିସ୍ଥିତିରେ କାର୍ଗିଲ୍ ଯୁଦ୍ଧ ଆରମ୍ଭ ହୋଇଥିଲା ତାହା କେବେବି ଭୁଲିହେବ ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି ପାକିସ୍ତାନ ଏହାର ଆଭ୍ୟନ୍ତରୀଣ ସଙ୍କଟରୁ ନଜର ହଟେଇବା ଉଦ୍ଦେଶ୍ୟରେ ଭାରତ ମାଟିରେ ଅନୁପ୍ରବେଶ ପାଇଁ ଉଦ୍ୟମ ଆରମ୍ଭ କରିଥିଲା ଯେତେବେଳେ ଭାରତ ପାକିସ୍ତାନ ସହ ସୌହାଦ୍ଦର୍ଯ୍ୟପୂର୍ଣ୍ଣ ସମ୍ପର୍କ ରଖିବାପାଇଁ ପ୍ରୟାସ କରୁଥିଲା ଏହାର ପ୍ରତିକ୍ରିୟାରେ ପାକିସ୍ତାନ ସବୁବେଳେ ପଛରୁ କୁଠାରଘାତ କରୁଥିଲା ଭାରତୀୟ ସେନାର ଶୌର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହିତ ସମଗ୍ର ବିଶ୍ୱ ଭାରତର ଏହି ଶକ୍ତିକୁ ଦେଖିପାରିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କାର୍ଗିଲ୍ ଯୁଦ୍ଧ ସମୟରେ ଲାଲ୍କିଲ୍ଲାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ରାଷ୍ଟ୍ରକୁ ସମ୍ବୋଧନ କରି କ୍ଷାତିର ପିତା ମହାତ୍ମାଗାନ୍ଧୀ ରାଷ୍ଟ୍ରକୁ ଯେଉଁ ମନ୍ତ ଦେଇଥିଲେ ତାକୁ ସ୍ମରଣ କରିଥିଲେ ମହାତ୍ଲାଗାନ୍ଧୀ କହିଥିଲେ ଯଦି କୌଣସି ଦ୍ୱନ୍ଦ ଉପୁଜେ ସେତେବେଳେ ଆମେ ସମସ୍ତେ ଦେଶର ସବୁଠାରୁ ଦରିଦ୍ର ଓ ଅସହାୟ ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରିବା ଉଚିତ ଏହି କଥାର ଏବେ ମଧ୍ୟ ପ୍ରାସଙ୍ଗିକତା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି ଗାନ୍ଧିଜୀଙ୍କ ବାର୍ତ୍ତାର ଆଉ ଗୋଟିଏ ପାଦ ଆଗକ୍ ଯାଇ ଅଟଳଜୀ କହିଥିଲେ କାର୍ଗିଲ୍ ଯୁଦ୍ଧ ଆମକ୍ର ଏକଥା ଶିକ୍ଷା ଦେଇଛି ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍କଭି ନେବା ପୂର୍ବରୁ ଏହି ପଦକ୍ଷେପ ଆତ୍କବଳି ଦେବାକ୍ ଯାଉଥିବା ସୈନ୍ୟମାନଙ୍କ ସମ୍ମାନ ସହିତ ଏହା ତ୍ରଳନାଯୋଗ୍ୟ କି ନାହିଁ ସେ ବିଷୟରେ ଆମକ୍ର ଚିନ୍ତା କରିବା ଉଚିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯୁଦ୍ଧ ସମୟରେ ଜନସାଧାରଣ ଯାହା କୁହନ୍ତି ବା କରନ୍ତି ସେସବୃ ସେନାର ମନୋବଳ ଉପରେ ବିଶେଷ ପ୍ରଭାବ ପକାଇଥାଏ ସେନାର ମନୋବଳ ଓ ସମ୍ମାନ ବୃଦ୍ଧି କଲା ଭଳି ମନ୍ତବ୍ୟ ବ୍ୟବହାର ଓ ବିବୃତ୍ତି ସମସ୍ତଙ୍କର ରହିବା ଉଚିତ ବୋଲି ସେ କହିଛନ୍ତି ରାଷ୍ଟ୍ର ସର୍ବୋପରିର ମନ୍ତଦ୍ୱାରା ଦେଶବାସୀ ଏକତା ସ୍ବତ୍ରରେ ବାନ୍ଧି ହୋଇଥିବାର ସନ୍ଦେଶ ସେନାର ସାମର୍ଥ୍ୟକ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜିକାଲି ଯୁଦ୍ଧ କେବଳ ସୀମାନ୍ତରେ ଲଢାଯାଉନାହିଁ ବରଂ ଦେଶ ଭିତରେ ମଧ୍ୟ ଏକାସାଙ୍ଗରେ ବିଭିନ୍ନ ମୋର୍ଚ୍ଚା ପକ୍ଷରୁ ଯୁଦ୍ଧ ଜାରି ରହିଛି ବୋଲି ସେ କହିଚ୍ଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତ ଏକଜ୍ଟ୍ ହୋଇ କୋଭିଡ୍ ନାଇଷ୍ଟିନ୍ ବିରୋଧରେ ସଂଗ୍ରାମ ଚଳାଇଛି ଏବଂ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆମର ଆରୋଗ୍ୟ ହାର ଅଧିକ ରହିଛି ସେହିପରି ମୃତ୍ୟୁହାର ମଧ୍ୟ ଅଧିକାଂଶ ଦେଶ ତ୍କଳନାରେ କମ୍ ରହିଛି ବୋଲି ସେ କହିଛନ୍ତି ଗୋଟିଏ ଜୀବନର ହାନି ଦୁଃଖଦାୟକ ମାତ୍ର ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବାରେ ଦେଶ ସଫଳ ହୋଇପାରିଛି କରୋନାର ବିପତ୍ତି ଯେପର୍ଯ୍ୟନ୍ତ ବଳବତ୍ତର ଅଛି ସେ ପର୍ଯ୍ୟନ୍ତ ଜନସାଧାରଣ ଅଧିକ ସତର୍କତା ଅବଲମ୍ଭନ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି ନିଜକୁ ଏବଂ ଅନ୍ୟମାନଙ୍କୁ ଏହି ରୋଗରୁ ରକ୍ଷା କରିବା ସକାଶେ ଘରୁ ବାହାରକୁ ବାହାରିବା ବେଳେ ସମସ୍ତେ ମାସ୍କ ପିନ୍ଧିବାପାଇଁ ସେ ପରାମର୍ଶ ଦେଇଛନ୍ତି ଏବର୍ଷର ସ୍ୱାଧୀନତା ଦିବସ ଅବସରରେ ଏହି ମହାମାରୀରୁ ମୁକ୍ତି ପାଇଁ ଅଙ୍ଗୀକାରବଦ୍ଧ ହେବା ସକାଶେ ସେ ଯୁବାପିଢ଼ିଙ୍କ ସମେତ ସମଗ୍ର ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି

ଭାରତମାତାର ସୁରକ୍ଷା ପାଇଁ ଶତ୍ର ସହିତ ସଂଗ୍ରାମ କରି ଆତ୍କବଳି ଦେଇଥିବା ଶହୀଦ୍ ଯବାନମାନଙ୍କୁ ଶ୍ରୀ କୋବିନ୍ଦ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ରାଷ୍ଟ୍ର ଏହି ଶହୀଦ୍ ଓ ସେମାନଙ୍କ ପରିବାର ପ୍ରତି ସଦାସର୍ବଦା କୃତଜ୍ଞ ବୋଲି ଟ୍ୱିଟ୍ ଯୋଗେ ରାଷ୍ଟ୍ରପତି କହିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଦେଶର ସାର୍ବଭୌମତ୍ୱ ଅଖଣ୍ଡତାକୁ ସ୍ୱରକ୍ଷା ଦେବାପାଇଁ ପ୍ରାଣବଳି ଦେଇଥିବା ଶହୀଦ୍ମାନଙ୍କ ଏହି ଅବସରରେ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ନାଇଡୁ କହିଛନ୍ତି କୃତଜ୍ଞ ରାଷ୍ଟ୍ର ସଦାସର୍ବଦା ସେମାନଙ୍କ ଦେଶଭକ୍ତି ଓ ଶୌର୍ଯ୍ୟକ୍ ସ୍କରଣ କରିବ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଜାତୀୟ ଯୁଦ୍ଧସ୍କାରକୀଠାରେ ବୀରତ୍ୱର ସହ ଲଢ଼େଇ କରି ଦେଶପାଇଁ ବିଜୟ ଆଣି ଦେଇଥିବା ଶହୀଦ୍ ଯବାନମାନଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ଶ୍ରୀ ସିଂହଙ୍କ ସହିତ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ସେନାକର୍ମଚାରୀ ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ୱତ୍ ସ୍ଥଳସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରବଣେ ନୌସେନା ମୁଖ୍ୟ ଆଡ୍ମିରାଲ୍ କରମବୀର ସିଂହ ଏବଂ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶାଲ୍ ରାକେଶ କୁମାର ସିଂହ ଭଦୌରିଆ କାତୀୟ ଯୁଦ୍ଧସ୍କାରକୀଠାରେ ଶହୀଦ୍ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏହି କେନ୍ଦ୍ରଗୁଡିକ ଦେଶର ନମୁନା ପରୀକ୍ଷା କ୍ଷମତାକୁ ବୃଦ୍ଧି କରିବା ସହ ମାମଲାଗୁଡିକର ଆଗୁଆ ଚିହ୍ନଟ ଓ ଚିକିତ୍ସା ଦ୍ୱାରା ଏହି ମହାମାରୀ ବ୍ୟାପିକାକୁ ନିୟନ୍ତ୍ରଣ କରିବା ଦିଗରେ ସହାୟକ ହେବ ଏହି ଡିନୋଟି କେନ୍ଦ୍ର ନୋଇଡା କୋଲକତା ଓ ମୁମ୍ଭାଇରେ ପ୍ରତିଷ୍ଠା କରାଯାଇଛି

ଏହି ଅତ୍ୟାଧୁନିକ ପରୀକ୍ଷାଗାରରେ କାର୍ଯ୍ୟରତ କର୍ମଚାରୀମାନେ ସେଠାରେ ବ୍ୟବହୃତ ସଂକ୍ରାମକ ଉପକରଣ ସହିତ ଅପେକ୍ଷାକୃତ କମ୍ ସଂସ୍ୱର୍ଶରେ ଆସିବେ ମହାମାରୀ ପରବର୍ତ୍ତୀ ସମୟରେ ଏହିସବୁ ପରୀକ୍ଷାଗାରରେ ହେପାଟାଇଟିସ୍ ବି' ଓ ସି' ଏଚଆଇଭି ଓ ଡେଙ୍ଗ୍ ଆଦି ରୋଗର ପରୀକ୍ଷା କରାଯାଇପାରିବ

ପରୀକ୍ଷଣ ଅନ୍ଧେଷଣ ଓ ଚିକିତ୍ସା ନୀତିକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ପରାମର୍ଶ ଦେଇଛି

ସରକାରୀ ଓ ବେସରକାରୀ କ୍ଷେତ୍ର ମିଳିଥିବା ଉଦ୍ୟମରେ ବ୍ୟାପକ ପରୀକ୍ଷଣ ସହିତ ହସପିଟାଲ ଭିତ୍ତିଭୂମି ବୃଦ୍ଧି ଦ୍ୱାରା ମାମଲାଗୁଡିକର ଆଗୁଆ ଚିହ୍ନଟ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଫଳରେ କୋଭିଡ୍ ନାଇଷ୍ଟିନ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବା ସମ୍ଭବ ହୋଇପାରୁଛି ବୋଲି ମନ୍ତ୍ରଣାଳୟ କହିଛି

ଏହି ଅର୍ଥ ଗ୍ରାମପଞ୍ଚାୟତ ଗୁଡିକରେ ପହଞ୍ଚବା ସହ ଗ୍ରାମସ୍ତରର ବିକାଶ କାର୍ଯ୍ୟରେ ଫଳପ୍ରଦ ଭାବେ ବିନିଯୋଗ ହେବାକୁ ସୁନିଣ୍ଚିତ କରିବା ପାଇଁ କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ରାଜ୍ୟ ସରକାରଗୁଡିକୁ ପରାମର୍ଶ ଦେଇଛନ୍ତି